ମୁଖ୍ୟମନ୍ତୀ ନବୀନ ପଟ୍ଟନାୟକ ନବୀନ ପଟ୍ଟନାୟକ ଆକି ଗୁଜରାଟର ମୁଖ୍ୟମନ୍ତୀ ବିଜୟ ରୂପାନୀଙ୍କ ସହ ଭିଡିଓ କନ୍ଫରେନ୍ବିଂ ମାଧ୍ଧମରେ ଆଲୋଚନା କରିବା ପରେ ଏହି ନିଷ୍ବଭି ନିଆଯାଇଛି

ଗୁଜରାଟରୁ ଓଡିଆ ଶ୍ରମିକଙ୍କୁ ଫେରାଇ ଆଶିବା ପାଇଁ ଦୁଇ ରାକ୍ୟର ଦୁଇଜଣ ବରିଷ୍ ଅଧିକାରୀଙ୍କୁ ନେଇ ଏକ ସମନ୍ୱୟ କମିଟି ଗଠନ କରାଯିବ

କୁ ଆସିଛି

ଦେଶବ୍ୟାପୀ ଲକ୍ ଡାଉନ ପରିସ୍ରିତି ଯୋଗୁଁ ଏହି ଚାଉଳ ସମ୍ମର୍ଶ୍ୱ ମାଗଶାରେ କେନ୍ଦ୍ର ସରକାର ଯୋଗାଇ ଦେଇଛନ୍ତି

ସେହିପରି କେନ୍ଦ୍ରମନ୍ତୀ ଧର୍ମେନ୍ଦ ପ୍ରଧାନ ଏବଂ ପ୍ରତାପ ଷଡଙଗୀ ଅକ୍ଷୟତୂତୀୟା ଅବସରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି